ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମ୍ଆର୍ ର୍ୟାପିଡ୍ ଆଷ୍ଟିବଡି ଟେଷ୍ଟପାଇଁ ରାଜ୍ୟଗୁଡ଼ିକୁ ନିୟମାବଳୀ ଜାରି କରିଛି ମନ୍ତ୍ରଶାଳୟ କହିଛି ଆର୍ଷିବଡି ର୍ୟାପିଡ୍ ଟେଷ୍ଟ୍ ବିଶେଷ କରି ତଦାରଖ ଉଦ୍ଦେଶ୍ୟରେ କରାଯାଇଥାଏ ଏହି ପରୀକ୍ଷା ବ୍ୟବସ୍ଥା ସମଗ୍ର ବିଶ୍ୱରେ ଗ୍ରହଣ କରାଯାଉଛି ଓ ବର୍ତ୍ତମାନ ଏହାକୁ ଜଣେ ବ୍ୟକ୍ତିଙ୍କ ଶରୀରର ପ୍ରତିରୋଧକ ଶକ୍ତି କାଶିବା ପାଇଁ ବ୍ୟବହାର କରାଯାଉଛି ପରୀକ୍ଷାର ଫଳାଫଳ ପରୀକ୍ଷା କରାଯାଉଥିବା ଅଞ୍ଚଳ ଉପରେ ନିର୍ଭର କରେ

ଏ ସଂକ୍ରାନ୍ତରେ ଆଇସିଏମ୍ଆର୍ ରାଜ୍ୟଗୁଡ଼ିକୁ ପରାମର୍ଶ ଦେବା ଜାରି ରଖିବ ମନ୍ତ୍ରଣାଳୟ କହିଛି ଏହି ପରୀକ୍ଷା କରିବା ପାଇଁ ଥିବା ନିୟମାବଳୀଗୁଡ଼ିକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି

ଗତ ବର୍ଷ ଡିସେମ୍ବର ପହିଲାର୍ ହିତାଧିକାରୀମାନଙ୍କୁ ଆଧାର ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ସୁବିଧା ଦିଆଯାଇ ଆସୁଛି

ଗତ ବର୍ଷ ଡିସେମ୍ବର ପହିଲାରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହିତାଧିକାରୀମାନେ ଆଧାର ତଥ୍ୟ ଭିଭିରେ ବିଭିନ୍ନ ସରକାରୀ ଯୋକନାର ସ୍ୱଫଳ ପାଉଥିଲେ ପିଏମ୍ କିଶାନ ପୋର୍ଟାଲ୍ରୁ ସେମାନଙ୍କୁ ଏହି ସୁବିଧାଗୁଡ଼ିକ ମିଳିଥିଲା ଆସାମ ମେଘାଳୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜାଞ୍ଗୁ କାଶ୍ମୀର ଓ ଲଦାଖରେ ଲୋକମାନଙ୍କୁ ଆଧାର ନୟର ବଣ୍ଟନ ପାଇଁ ଅଧିକ ସମୟ ଲାଗୁଥିବାରୁ ଏପ୍ରିଲ୍ ପହିଲା ପରଠାରୁ ସେମାନେ କୌଣସି ସରକାରୀ ଯୋଜନାର ସୁବିଧା ପାଇବାକୁ ହକ୍ଦାର ହେଉ ନଥିବା ଦୃଷ୍ଟିରୁ ଏହି ରିହାତି ପ୍ରଦାନ କରାଯାଇଛି

ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ପିଏମ୍ କିଶାନ ଯୋଜନା ଦେଶର ସମସ୍ତ ସ୍ୱଚ୍ଚ ଜମି ଥିବା କୃଷକଗୁଡ଼ିକର ପରିବାରମାନଙ୍କୁ ଆୟ ସହାୟତା ଦେବାକୁ ଉଦ୍ଦିଷ୍ଟ ଏହି ସହାୟତା କେବଳ ଚାଷ କମିଥିବା କୃଷକମାନଙ୍କୁ ଦିଆଯାଉଛି

ପରିବେଶର ସୁରକ୍ଷା ପାଇଁ ବିଶ୍ୱବ୍ୟାପୀ ସମର୍ଥନ ସଂଗ୍ରହ ଲକ୍ଷ୍ୟରେ ଏହି ଦିବସର ପାଳନ କରାଯାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଥିବୀ ଦିବସ ଅବସରରେ ବିଶ୍ୱବାସୀଙ୍କୁ ପରିବେଶର ସୁରକ୍ଷା ଦିଗରେ ଅବଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଏକ ସ୍ୱଚ୍ଛ ସୁସ୍ଥ ତଥା ସମୃଦ୍ଧ ବିଶ୍ୱ ଗଠନ ଦିଗରେ ଲୋକମାନେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ଉଚିତ କୋଭିଡ୍ ନାଇଣ୍ଟିନ୍ର ମୁକାବିଲାରେ ଯେଉଁମାନେ ସମ୍ମୁଖରେ ରହି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସେ ଅଭିବାଦନ ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ପୃଥିବୀର ମୂଲ୍ୟବାନ ସଂପଦଗୁଡ଼ିକର ସଂରକ୍ଷଣ କରି ଏହାର ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ ସଂକଳ୍ପବଦ୍ଧ ହେବାକୁ ଜନସାଧାରଣଙ୍କୁ ଆହ୍ପାନ ଦେଇଛନ୍ତି ବିଶ୍ୱ ପୃଥିବୀ ଦିବସ ଅବସରରେ ତାଙ୍କର ବାର୍ତ୍ତା ଦେଇ ଶ୍ରୀ ନାଇଡ଼ୁ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ସମୟରେ ସ୍ପାଭାବକ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଥିବାରୁ ଲୋକମାନେ ଏ କ୍ଷେତ୍ରରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି

ଏହି ଔଷଧପତ୍ର ଭାରତର ଜନସାଧାରଣଙ୍କ ପକ୍ଷରୁ ନେପାଳର ଜନସାଧାରଣଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତର ଏହି ଉପହାର ପାଇଁ କୃତଜ୍ଞତା ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ଓଲି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେଶର ନେତୃତ୍ୱବୃନ୍ଦ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କର୍ରଛନ୍ତି

ଭାରତ ଓ ନେପାଳର ଚିକିତ୍ସା ପେଷାଦାରମାନେ କୋଭିଡ୍ ନାଇଷ୍ଟିନର ମ୍ରକାବିଲାରେ ପରସ୍କର ସହିତ ସହଯୋଗରେ କାର୍ଯ୍ୟ କର୍ରଛନ୍ତି ଏହି ଘଡ଼ିସନ୍ଧି ମୁହର୍ତ୍ତରେ ଭାରତ ନେପାଳ ଓ ଅନ୍ୟ ଦକ୍ଷିଣ ଏସୀୟ ଭାଗିଦାରୀ ରାଷ୍ଟ୍ରମାନଙ୍କ ସହ ମିଶି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରିବାକୁ ସମ୍ପର୍ଣ୍ଣ ପ୍ରସ୍ତୁତ ଅଛି ଓ ପ୍ରତିଶ୍ରତିବଦ୍ଧ ରହିଛି ଗଭ୍ ଷ୍ଟେପ୍ସ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଔଷଧପତ୍ର ସାର ଓ ସଂକ୍ରମଣ ରୋକାଯିବା ପାଇଁ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ ଯୋଗାଇଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ତାଙ୍କ ମନ୍ତ୍ରଶାଳୟର ସଚିବ ଓ ବରିଷ୍ଠ ଅଫିସରମାନଙ୍କ ସହ କଥାବାର୍ତ୍ତା କରି କୃଷକମାନଙ୍କୁ ସାର ଯୋଗାଣରେ ଉନ୍ନତି ଆଶିବା ସର୍ବସାଧାରଣଙ୍କ ପାଖରେ ସହଜରେ ଔଷଧପତ୍ର ପହଞ୍ଚାଇବା ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଓ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ରାସାୟନିକ ପଦାର୍ଥ ପହଞ୍ଚାଇବା ଆଦି ବିଷୟରେ ଆଲୋଚନା କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ଗୌଡ଼ା ମନ୍ତ୍ରଣାଳୟର ଅଫିସରମାନଙ୍କୁ ଅନ୍ୟ ବିଭାଗଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି ଯାହାଫଳରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଯୋଗାଣରେ କୌଣସି ଅସୁବିଧା ଦେଖାଦେବ ନାହିଁ ଗଭ୍ ଆରୋଗ୍ୟ ସେତ୍ସ ଆପ୍ ଆରୋଗ୍ୟ ସେତୁ ଆପ୍ ଥିବା ହଜାର ରିଷ୍ଟବ୍ୟାଣ୍ଡ୍ କେନ୍ଦ୍ର ସରକାର ସଂଗ୍ରହ କରିଥିବା ସମ୍ଭନ୍ଧୀୟ ଖବରକୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି